ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା ଲୋକମାନଙ୍କୁ ହାତକୁ ସଫାସୁତୁରା ରଖିବା ଶାରୀରିକ ଦୂରତା ବଜାୟ ରଖିବା ଓ ମାସ୍କ୍ ପରିଧାନ କରିବାକୁ ନିବେଦନ କରିଛନ୍ତି ସେ କହିଛନ୍ତି ରୋଗ ବ୍ୟାପିବାକ୍ର ନ ଦେବା ପ୍ରତି ଅଧିକ ଆଲୋକପାତ କରାଯିବା ଆବଶ୍ୟକ ଓ ସଂକ୍ରମଣ ନ ବ୍ୟାପିବା ପାଇଁ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ

ହେଲ୍ଥ ସ୍ରେକେଟେରୀ ରିଭ୍ୟ ମିଟିଂ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସ୍ବଦନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନଙ୍କ ସହ ମିଶି ଉତ୍ତରପ୍ରଦେଶ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଓ ମଧ୍ୟପ୍ରଦେଶର ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ସଚିବ ଓ ଏନ୍ଏଚ୍ଏମ୍ ନିର୍ଦ୍ଦେଶକମାନଙ୍କ ସହ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି

ସେହି ରାଜ୍ୟଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ କଟକଣା କୋହଳ ହେବା ପରେ ଅନ୍ୟ ରାକ୍ୟଗୁଡ଼ିକରେ କାମ କର୍ତ୍ରିଥିବା ଶ୍ରମିକମାନେ ନିଜ ନିଜ ବାସସ୍ଥାନକୁ ଫେରିବା ଆରମ୍ଭ କରିଥିଲେ ଓ ଏହା ଯୋଗୁଁ ସଂକ୍ରମଣର ହାର ବୃଦ୍ଧି ପାଇଥିଲା ସେହି ରାଜ୍ୟଗ୍ରଡ଼ିକ୍ ସେମାନଙ୍କର ମୃତ୍ୟୁ ହାର ରୋଗୀମାନଙ୍କର ଦ୍ୱିଗୁଣିତ ହେବା ସମୟ ପ୍ରତି ନିୟୁତ କନସଂଖ୍ୟାରେ ପରୀକ୍ଷା କରାଯାଉଥିବା ଲୋକମାନଙ୍କର ସଂଖ୍ୟା ଓ ସଂକ୍ରମଣ ନିଶ୍ଚିତ ହେବା ପ୍ରତିଶତକ୍ତ ଭିତ୍ତି କରି ସ୍ଚନା କାରି କରାଯାଇଛି ଯେଉଁ ଯେଉଁ ଷେତ୍ର ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସେହିସବୁ ରାଜ୍ୟମାନେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳମାନ ଗଠନ କରି ଘର ଘର ବୁଲି ସର୍ବେକ୍ଷଣ କରିବା ନମୁନା ପରୀକ୍ଷା କରାଇବା ସଂକ୍ରମିତ ଲୋକଙ୍କ ସଂସ୍ୱର୍ଶ ଆସିଥିବା ଲୋକମାନଙ୍କୁ ଠାବ କରିବା ଓ ସେମାନଙ୍କର ଚିକିହାକୁ ସୁବ୍ୟବସ୍ଥିତ କରିବାକୁ ସହମତି ପ୍ରକାଶ କରିଛନ୍ତି ଜୟଶଙ୍କର ରିଭ୍ୟ ମିଟିଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ବନ୍ଦେ ଭାରତ ମିଶନ୍ ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି ଏହି ବୈଠକରେ ବନ୍ଦେ ଭାରତ ମିଶନ୍କୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ଏ ସମ୍ଭନ୍ଧରେ କିଛି ଟ୍ୱିଟ୍ କରି ସେ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍କୁ ଆହୁରି ଅଧିକ ସଂପ୍ରସାରିତ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଛି

ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଉପରେ ମଧ୍ୟ ଆଲୋଚନା କରାଯାଇଛି ଓ ଏଥିପାଇଁ ବିମାନ ସଂଖ୍ୟା ବୃଦ୍ଧି କରାଯିବା ଓ ଅଧିକ ପ୍ରବେଶପଥ ଖୋଲିବା ପାଇଁ ଯୋଜନା କରାଯାଉଛି ସେ କହିଛନ୍ତି ଯେଉଁ ଭାରତୀୟମାନେ ସ୍ଥୁଳ ସୀମା ଦେଇ ଆସିବାକୁ ଚାହୁଁଥିଲେ ସେମାନେ ଆଜିଠାରୁ ଯାତ୍ରା ଆରମ୍ଭ କରିଛନ୍ତି ମନ୍ତ୍ରୀ କହିଛନ୍ତି ଉପସାଗରୀୟ ଅଞ୍ଚଳରେ ସର୍ବକ୍ଷମା ପାଇଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି ମନ୍ତ୍ରୀ କହିଛନ୍ତି ଇରାନ୍ରେ ଥିବା ମହ୍ୟଜୀବୀମାନଙ୍କୁ ଜୁନ୍ ମାସରେ କାହାଜରେ ଅଣାଯିବ ସେ ପୁଣି କହିଛନ୍ତି ଏୟାର୍ ଇଣ୍ଡିଆ ଖୁବ୍ ଶୀଘ୍ର ବିଦେଶରୁ ସିଧାସଳଖ ଟିକେଟ୍ କରିବାର ବ୍ୟବସ୍ଥା ଆରମ୍ଭ କରିବ ସେ କହିଛନ୍ତି ରାଜ୍ୟଗୁଡ଼ିକରେ ପୃଥକୀକରଣ କେନ୍ଦ୍ରଗୁଡ଼ିକର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି

ନୁଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଶ୍ରୀ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ନୀଳ ବିପୁବ ଆରମ୍ଭ ହୋଇଥିଲା ଯାହା ଆଜି ଅର୍ଥନୈତିକ ବିପ୍ଲବ ଆଡ଼କୁ ଅଗ୍ରସର ହୋଇପାରିଛି ସେ କହିଛନ୍ତି ନୀଳ ବିପ୍ଲବ କ୍ଷେତ୍ରରେ ସରକାର ନିଯୁକ୍ତି ଉତ୍ପାଦନ ଏବଂ ରପ୍ତାନୀ ଉପରେ ଗୁରୁତ୍ୱ ଦେଉଛନ୍ତି

ସେ କହିଛନ୍ତି ମହ୍ୟ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଦେଶ ଏହି ଅବସରରେ ଶ୍ରୀ ସିଂହ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲୟାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ମସ୍ୟ ସମ୍ପଦ ଯୋଜନା ନାମକ ଏକ ବୁକ୍ଲେଟ୍ ଉନ୍କୋଚନ କରିଛନ୍ତି ହେଲ୍ଥ ମିନିଷ୍ଟ୍ରି ଅପିଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ହାତକୁ ପରିଷ୍କାର ରଖିବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି ନିୟମଗୁଡ଼ିକର କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ ପୁନର୍ବାର ଅନୁରୋଧ କରିଛି କିଛି ଟ୍ୱିଟ୍ କରି ମନ୍ତ୍ରଣାଳୟ କହିଛି ଲୋକମାନେ ସର୍ବଦା ଶାରୀରିକ ଦୂରତା ବଜାୟ ରଖିବା ଦରକାର ଓ ବାରମ୍ଭାର ସେମାନଙ୍କର ହାତ ସାବୁନରେ ଧୋଇବା ଆବଶ୍ୟକ ସାବୁନ ନ ଥିବା ସ୍ଥଳେ ହାତକୁ ସାନିଟାଇଜରରେ ଭଲଭାବେ ମାଲିସ୍ କରିବା ଉଚିତ୍ ମନ୍ତ୍ରଣାଳୟ କହିଛି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଛେପ ଖଙ୍କାର କିମ୍ବା ପାନ ପିକ ବା ଗୁଟକା ପକାଇବା ଏକ ଦଶ୍ଚନିୟ ଅପରାଧ ହୋଇଛି ଛେପ ଖଙ୍କାର ପକାଇବା ଦ୍ୱାରା ଭୂତାଣୁ ସଂକ୍ରମଣର ବିପଦ ବଡ଼ିଯାଇଥାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ମାସ୍କ୍ ପିନ୍ଧିବା କିମ୍ବା ମୁହଁକୁ ରୁମାଲ କିମ୍ବା କପଡ଼ା ଦ୍ୱାରା ଆବୂର୍ତ୍ତ ରଖିବାକୁ ପରାମର୍ଶ ଦେଇଛି ଏହାଦ୍ୱାରା ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗ କରାଯାଇ ପାରିବ ଯଦି କୌଣସି ଲୋକଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ଦେଖାଦିଏ ତେବେ ଏ ବିଷୟରେ ନିର୍ଣ୍ଣିତ ହେବା ପରେ ସେହି ବ୍ୟକ୍ତିଙ୍କୁ ପରୀକ୍ଷା କରାଇ ନେବା ଲାଗି ଉତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସର୍ବସାଧାରଣଙ୍କୁ କୁହାଯାଇଛି ସଂକ୍ରମିତ ଲୋକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଗଲେ ଏହା ସେମାନଙ୍କୁ ସହାୟତା ଲୋଡ଼ିବାରୁ ନିରୁସାହିତ କରିବ ଓ ଫଳ ସ୍ୱରୂପ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା କଟିଳ ହୋଇପଡ଼ିବ ସେ ଦୃଷ୍ଟିରୁ କୌଣସି ସଂକ୍ରମିତ ଲୋକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ଉଚିତ୍ ନୁହେଁ ପ୍ରତ୍ୟେକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ହେଲେ ଦୁଇ ଗଜର ଦୂରତା ବକାୟ ରଖିବା ଅତ୍ୟନ୍ତ କରୁରୀ ଲୋକମାନେ ହାତ ସଫା ନ କରି ମୁହଁ ଓ ନାକରେ ହାତ ଲଗାଇବା ଉଚିତ୍ ନୁହେଁ ଏହାଛଡ଼ା ତମାଖୁ ଚୋବାଇବା ଏହାର ଛେପ ପକାଇବା ଭୂତାଣୁ ସଂକ୍ରମଣ ବ୍ୟାପିବା ପାଇଁ ବାଟ ଖୋଲିଦେବ ଓ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ

ଇଣ୍ଡିଆନ୍ ଆର୍ମି ନୃତନ ଭାବେ ହିମାଚଳ ରେଜିମେଣ୍ଟର ଗଠନ ଏବଂ ଏହାର ମୁଖ୍ୟାଳୟ କାଙ୍ଗ୍ରାଠାରେ ପ୍ରତିଷ୍ଠା ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବରକୁ ଭାରତୀୟ ସ୍ଥଳସେନା ପକ୍ଷରୁ ଖଣ୍ଡନ କରାଯାଇଛି ଟ୍ୱିଟ୍ ମାଧ୍ୟମରେ ଏହାକୁ ଏକ ମିଥ୍ୟା ଖବର ବୋଲି କୁହାଯାଇଛି ଏଭଳି ଭୁଲ ତଥ୍ୟ ଏବଂ ମିଥ୍ୟା ଖବର ଉପରେ ସତର୍କ ରହିବାକୁ ସମସ୍ତଙ୍କୁ ସେନା ପକ୍ଷରୁ ଅପିଲ କରାଯାଇଛି

ସେ କହିଛନ୍ତି ଯେତେବେଳେ ସମଗ୍ର ଦେଶ କରୋନା ଭୂତାଣୁର ମୁକାବିଲା କରୁଛି କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ଶ୍ରୀ ଜାଭଡେକର କହିଛନ୍ତି ଯେତେବେଳେ ବିଶ୍ୱ ସମୁଦାୟ ଭାରତକୁ ସଠିକ୍ ସମୟରେ ଲକ୍ଡାଉନ୍ ଲାଗୁ କରିଥିବାର ପ୍ରଶଂସା କରୁଛି କଂଗ୍ରେସ ଏହାକୁ ସମାଲୋଚନା କରୁଛି